ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ମନ୍ତ୍ରଣାଳୟର ଆର୍ଥିକ ସଂପର୍କ ବ୍ୟାପାର ସଚିବ ଟିଏସ୍ ତିରୁମୂର୍ତ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ଦୁଇଦିନିଆ ରୁଆଣ୍ଡା ଗସ୍ତ କାଳରେ ସେଠାରେ ଥିବା ଭାରତୀୟ ସମୁଦାୟଙ୍କ ସହ ଭାବ ବିନିମୟ କରିବେ ଏହାଛଡ଼ା ତାଙ୍କୁ ରୁଆଣ୍ଡା ନେତୃମଣ୍ଡଳୀ ଭେଟିବା ସହ ଏକ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇବେ

ଭ୍ରାତୃତ୍ୱ ଭ୍ରାବ ବୃଦ୍ଧି ପାଇଁ ଭାରତ ଏହି ଗାଈ ପ୍ରଦାନ କରୁଛି ପ୍ରଧାନମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବ୍ୟବସାୟୀ ପ୍ରତିନିଧି ଦଳ ମଧ୍ୟ ଯାଉଛନ୍ତି ଆସନ୍ତାକାଲି ଶ୍ରୀ ମୋଦି ଉଗାଣ୍ଡା ଗସ୍ତରେ ଯିବେ ଏବଂ ସେଠାକାର ରାଷ୍ଟ୍ରପତିଙ୍କୁ ଭେଟିବେ ସେଠାରେ ଦ୍ୱିପାକ୍ଷିକ ଆଲୋଚନା ପରେ ଭାରତୀୟ ସମୁଦାୟଙ୍କ ଏକ ସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ଏହାଛଡ଼ା ଉଗାଣ୍ଡା ପାର୍ଲାମେଣ୍ଟରେ ତାଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଏଥିପାଇଁ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ଆସନ୍ତା ବୁଧବାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦକ୍ଷିଣ ଆଫ୍ରିକାରେ ପହଞ୍ଚ କୋହାନ୍ପବର୍ଗଠାରେ ଅନୁଷ୍ଠିତ ହେଉଥିବା ଦଶମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବେ ସମାବେଶୀ ବିକାଶ ଆନ୍ତର୍ଜାତିକ ଶାସନ ବ୍ୟବସ୍ଥା ସ୍ୱାସ୍ଥ୍ୟ ଏବଂ ଟୀକାଦାନ ଶାନ୍ତି ରକ୍ଷା ଏବଂ ନିରନ୍ତର ବିକାଶ ଭଳି କେତେକ ମୌଳିକ ପ୍ରସଙ୍ଗ ଉପରେ ବ୍ରିକ୍କ ନେତାମାନେ ଶିଖର ବୈଠକରେ ଆଲୋଚନା କରିବେ ଗମେଣ୍ଟ ଲିଞ୍ଚ୍ ଉଚ୍ଛୁଙ୍ଗଳ ଗୋଷ୍ଠୀ ଦ୍ୱାରା କରାଯାଉଥିବା ହତ୍ୟାକାଣ୍ଡକୁ ରୋକିବା ପାଇଁ କେନ୍ଦ୍ର ସରକାର ଭାରତୀୟ ଦଣ୍ଡବିଧି ଆଇନରେ କେତେକ ସଂଶୋଧନ ପାଇଁ ବିଚାର କରୁଛନ୍ତି ଏହାକୁ ଧର୍ତ୍ତବ୍ୟ ଓ ଦଶ୍ଚନୀୟ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଏ ସଂପର୍କରେ ଏକ ଆଦର୍ଶ ଆଇନ ପ୍ରଣୟନ କରିବାକୁ ବିଚାର କରାଯାଉଛି ଯାହାକୁ ଏ କ୍ଷେତ୍ରରେ ରାଜ୍ୟମାନେ କାର୍ଯ୍ୟକାରୀ କରିପାରିବେ

ଶାସକ ବିଜେପି ନେତୃତ୍ୱରେ ପରିଚାଳିତ ମେଣ୍ଟର ମୁକାବିଲା କରିବା ପାଇଁ ସମଭାବାପନ୍ନ ଦଳମାନଙ୍କୁ ନେଇ ମେଣ୍ଟ ଗଠନ କରିବାକୁ ପରିବର୍ଦ୍ଧିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶ୍ରୀ ଗାନ୍ଧୀଙ୍କୁ କ୍ଷମତା ପ୍ରଦାନ କରାଯାଇଛି

ଶେଷରେ ଦଳର ସଭାପତି ରାହୁଳଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବା ଏବଂ ମେଣ୍ଟ ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ଅଧିକୃତ କରାଯାଇଛି ଏହି ବୈଠକରେ ଦଳର କାର୍ଯ୍ୟକାରୀ କମିଟି ସଦସ୍ୟ ପିସିସି ମୁଖ୍ୟ ବିଭିନ୍ନ ରାଜ୍ୟର କଂଗ୍ରେସ ସଂସଦୀୟ ଦଳର ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଯୋଗ ଦେଇଥିଲେ ଦଳର ସଭାପତି ରାହ୍ରଳ ଗାନ୍ଧୀ ସର୍ବସାଧାରଣରେ ଦଳକୁ କ୍ଷତି ପହଞ୍ଚାଇଲା ଭଳି ବିବୃତି କିିୟା ଅନାବଶ୍ୟକ ମତାମତ ନ ଦେବାକୁ ସଦସ୍ୟମାନଙ୍କୁ ସତର୍କ କରାଇ ଦେଇଛନ୍ତି ଦଳର ମୁଖପାତ୍ର ରଣଦୀପ ସ୍ରର୍ଯ୍ୟୱାଲା କହିଛନ୍ତି କାର୍ଯ୍ୟକାରିଣୀ ସର୍ବସମ୍ମତିକ୍ରମେ ଦଳ ସଭାପତିଙ୍କୁ ଦଳର ନୀତି ଓ ଆଦର୍ଶକୁ ବଙ୍କାୟ ରଖି ଅନ୍ୟ ଦଳ ସହ ନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ମେଣ୍ଟ ଗଠନ ପାଇଁ ଅଧିକୃତ କରିଛି ଦେଶର ବଂଚିତ ଓ ନିଷ୍ପେସିତ ଜନତାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଦଳର ସଭାପତି ଶ୍ରୀ ଗାନ୍ଧୀ ଦଳୀୟ ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି

ସେମାନେ ଦର୍ଶାଇଛନ୍ତି ଯେ ନିର୍ବାଚନ କମିଶନ ସେମାନଙ୍କୁ ସଭ୍ୟ ପଦରୁ ଅଯୋଗ୍ୟ କରି ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହା ପ୍ରାକୃତିକ ନ୍ୟାୟର ପରିପନ୍ଥୀ କମିଶନ ପକ୍ଷରୁ ସଂପୃକ୍ତ ବିଧାୟକମାନଙ୍କ ଯୁକ୍ତି ବ୍ୟକ୍ତିଗତ ଭାବେ ଶୁଶିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଇ ନାହିଁ ତେଣୁ ଏହି ମାମଲାର ଶୁଣାଣି ଆଉଥରେ କରିବାକୁ ଏହି ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି

ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗାତିଓ୍ୱାର ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଦୀପାବଳୀ ଭେଟି ହେବ

ଏହି କୋଠାଟି ବେଆଇନ ଭାବେ ତିଆରି ହୋଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପାକ୍ ଆଫଗାନ ଟକ୍ ଦ୍ୱିପାକ୍ଷିକ ବିବାଦର ଅବସାନ ଘଟାଇ ସଂପର୍କକୁ ନିବିଡ଼ କରିବା ପାଇଁ ପାକିସ୍ତାନ ଓ ଆଫଗାନିସ୍ଥାନର କାର୍ଯ୍ୟକାରୀ ଗୋଷୀ ପ୍ରଥମଥର ପାଇଁ ଏକ ବୈଠକରେ କାବୁଲ୍ରେ ମିଳିତ ହୋଇଛନ୍ତି

ଏକ ପୂର୍ଣ୍ଣାଙ୍ଗ ଓ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ତିଆରି କରି ସଂପର୍କକୁ ସୁଦୃଢ଼ କରିବାକୁ ଦୁଇପକ୍ଷ ଉଦ୍ୟମ କରୁଥିବା ଜଣାପଡ଼ିଛି ପାକ୍ ଇଲେକୁନ ଆସନ୍ତା ବୁଧବାର ପାକିସ୍ତାନରେ ହେଉଥିବା ସାଧାରଣ ନିର୍ବାଚନରେ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଯେଉଁ ସାମରିକ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯିବ ସେମାନଙ୍କର ମାଜିଷ୍ଟ୍ରେଟ୍ କ୍ଷମତାକୁ ସଂକୁଚିତ କରିବାକୁ ଦେଶର ନିର୍ବାଚନ କମିଶନ ନିଷ୍ପଭି ନେଇଛି ଏ ନେଇ ତୀବ୍ର ସମାଲୋଚନା ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ସେମାନଙ୍କୁ ମାଜିଷ୍ଟ୍ରେଟ୍ କ୍ଷମତା ପ୍ରଦାନ ନିଷ୍ପଭିକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା

ଯୁବ ପ୍ରତିଭାସମ୍ପନ୍ନ ଖେଳାଳିମାନଙ୍କୁ ପ୍ରୋହାହିତ କରିବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର୍ କହିଛନ୍ତି ଭାରତୀୟ କ୍ରୀଡ଼ାରେ ଏକ ବ୍ୟାପକ ପରିବର୍ତ୍ତନ କରାଯିବ

ହକି ବାଙ୍ଗାଲୁରୁଠାରେ ଗତକାଲି ଅନୁଷ୍ଠିତ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ହକି ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି

ଭାରତ ପକ୍ଷରୁ ରୁପିନ୍ଦର ପାଲ୍ ସିଂ ସୁରେନ୍ଦ୍ର କୁମାର ମନ୍ଦୀପ ସିଂ ଓ ଆକାଶଦୀପ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ଇଣ୍ଡୋନେସିଆରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟାଦଶ ଏସୀୟ ଖେଳକୁଦ ପ୍ରତିଯୋଗିତା ପୂର୍ବରୁ ଭାରତର ଏହି ସଫଳତା ପାଇଁ ଦଳର ମୁଖ୍ୟ କୋଚ୍ ହରେନ୍ଦର ସିଂ ସନ୍ତୋଷ ବ୍ୟକ୍ତ କରିଛନ୍ତି